ନ୍ତଆଦିଲ୍ଲୀରେ ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ଲ ସଚିବ ଲବ୍ ଅଗ୍ରୱାଲ୍ କହିଛନ୍ତି କୋଭିଡ୍ ନାଇଷ୍ଟିର ମ୍ରକାବିଲାରେ ଭାରତ ଯଥାସ୍ୟବ ଉଦ୍ୟମ ଚଳାଇଛି

ସେ କହିଛନ୍ତି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତିଦିନ ଏହି ସଂଖ୍ୟା ବୃଦ୍ଧି କରାଯାଉଛି ଶ୍ରୀ ଅଗ୍ରଓ୍ୱାଲ କହିଛନ୍ତି ଲୋକମାନଙ୍କର ପ୍ରତିରୋଧକ ଶକ୍ତି ବୂଦ୍ଧି ପାଇଁ ଆୟୁଷ ମନ୍ତ୍ରଣାଳୟ କିଛି ନିର୍ଦ୍ଦେଶାବଳୀ ଜାରି କରୁଛି ଜିଲ୍ଲାସ୍ତରରେ ଜରୁରୀକାଳୀନ ଯୋଜନା ସ୍ୱର୍ପ ଏ ଦିଗରେ କାର୍ଯ୍ୟ କରିବାକୁ ଜିଲ୍ଲା ମାଜିଷ୍ଟ୍ରେଟ୍ମାନଙ୍କୁ କୁହାଯାଇଛି ସେ କହିଛନ୍ତି ସରକାରଙ୍କ ନୀତି ମୁଖ୍ୟତଃ ସଂକ୍ରମଣ ବ୍ୟାପିବାକୁ ରୋକିବା ଏ ସମ୍ଭନ୍ଧୀୟ କ୍ରିୟାନୁଷ୍ଠାନ ଯୋଜନାର କାର୍ଯ୍ୟକାରିତା ସଂକ୍ରମିତ ଲୋକଙ୍କ ସଂସ୍ୱର୍ଶରେ ଆସିଥିବା ଲୋକମାନଙ୍କୁ ଠାବ କରିବା କୋଭିଡ୍ ନାଇଷ୍ଟିନ୍ ସଂକ୍ରମିତମାନଙ୍କ ଚିକିହାର ପରିଚାଳନା ଉପରେ ପର୍ଯ୍ୟବେଶିତ ରାଜ୍ୟଗୁଡ଼ିକ ସହ ସମନ୍ୱୟରେ ଏହି କାର୍ଯ୍ୟ କରାଯାଉଛି ସଂକ୍ରମିତ ହାର ବୃଦ୍ଧି ପାଇବାକୁ ବିଶ୍ଳେଷଣ କରାଯିବା ପରେ ଶ୍ରୀ ଅଗ୍ରୱାଲ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ବିପକ୍ଷରେ ଲଢ଼େଇରେ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ଓ ସଂକ୍ରମଣ ବ୍ୟାପିବାକୁ ରୋକିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ

ପିଏମ୍ ଷ୍ଟେଟ୍ ଅଧିକାଂଶ ରାଜ୍ୟ ସରକାର ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣାକୁ ଆଉ ଦୁଇ ସପ୍ତାହ ସଂପ୍ରସାରଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ କରିଥିବା ଏହି ଅନୁରୋଧକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି ଆଜି ପ୍ରଧାନମନ୍ତ୍ରୀ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ଭିଡ଼ିଓ କନଫରେନ୍ଦିଂ ମାଧ୍ୟମରେ ବୈଠକ କରିଥିଲେ ଭିଡ଼ିଓ କନଫରେନ୍ସିଂ ସମୟରେ ଶ୍ରୀ ମୋଦୀ କହିଛନ୍ତି ଲୋକମାନଙ୍କର ସୁରକ୍ଷାକୁ ଅଗ୍ରାଧିକାର ଦେବା ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ କାରଣ ଜୀବନ ବଞ୍ଚିଲେ ବିଶ୍ୱ ରହିବ ସେ କହିଛନ୍ତି କରୋନା ଭୂତାଣୁ ବିପକ୍ଷରେ ଆମର ସଂଗ୍ରାମ ସେତେବେଳେ ଯାଇ ଶକ୍ତିଶାଳୀ ହେବ ଯେତେବେଳେ ଦେଶର ପ୍ରତ୍ୟେକ ନାଗରିକ ସେମାନଙ୍କର ଦାୟିତ୍ୱ ସମ୍ପର୍ଣ୍ଣ ରୂପେ ପାଳନ କରିବେ ଓ ସରକାର ଏବଂ ପ୍ରଶାସନ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶାବଳୀଗୁଡ଼ିକୁ ମାନିବେ ଶ୍ରୀ ମୋଦୀ କହିଛନ୍ତି ପ୍ରତ୍ୟେକ ନାଗରିକଙ୍କର ଜୀବନ ବଞ୍ଚାଇବା ପାଇଁ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ଅତ୍ୟନ୍ତ ଅପରିହାର୍ଯ୍ୟ ଅଧିକାଂଶ ଲୋକ ଏହାକୁ ହୃଦୟଙ୍ଗମ କରି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ସହ ସେମାନଙ୍କର ଦାୟିତ୍ୱ ନିର୍ବାହନ କରୁଛନ୍ତି ସେ କହିଛନ୍ତି ଆମ ସମସ୍ତଙ୍କୁ ଏହି ମନ୍ତକୁ ଗ୍ରହଣ କରିବାକୁ ହେବ ଓ ଦେଶର ଜନସାଧାରଣଙ୍କର ଜୀବନରକ୍ଷା ଦିଗରେ ଉଦ୍ୟମରେ ସହାୟତା କରିବାକୁ ପଡ଼ିବ ହୋମ୍ ମିନିଷ୍ଟ୍ରି ଷ୍ଟେଟ୍ ଆଗକୁ ବହୁ ପର୍ବପର୍ବାଣୀ ଆସୁଥିବାରୁ କରୋନା ଭୂତାଣୁର ମୁକାବିଲା ପାଇଁ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବାର କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛି କୌଣସି ପ୍ରକାରର ସାମାଜିକ ଧାର୍ମିକ କିମ୍ବା ଅନ୍ୟାନ୍ୟ ସମାବେଶକୁ ଅନୁମତି ନ ଦେବା ପାଇଁ କୁହାଯାଇଛି ମନ୍ତ୍ରଣାଳୟ କହିଛି ଏ ଦିଗରେ ସମସ୍ତ ପ୍ରକାରର ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ତଥା ଆଇନ୍ ଶୂଙ୍ଖଳା ରକ୍ଷା କରିବା ଓ ଶାନ୍ତିଶୂଙ୍ଖଳା ରକ୍ଷା କରିବା ଦିଗରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି କୌଣସି ପ୍ରକାରର ଆପଭିଜନକ ଲେଖା କିମ୍ବା ମିଥ୍ୟା ଖବରର ପ୍ରଚାରକୁ ରୋକିବା ଲାଗି ସାମାଜିକ ଗଣମାଧ୍ୟମ ଉପରେ କଡ଼ା ନଜର ରଖିବା ପାଇଁ ମଧ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ମନ୍ତ୍ରଣାଳୟ ପୁଣି କହିଛି ସର୍ବସାଧାରଣ ସାମାଜିକ ଓ ଧାର୍ମିକ ସଂଗଠନ ଏବଂ ଅନ୍ୟ କର୍ତ୍ତ୍ୱପକ୍ଷମାନଙ୍କୁ ଅବଗତ କରିବା ଲାଗି ଏ ସମ୍ଭନ୍ଧୀୟ ନିର୍ଦ୍ଦେଶାବଳୀଗୁଡ଼ିକର ବ୍ୟାପକ ରୂପେ ପ୍ରଚାର ହେବା ଆବଶ୍ୟକ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣାର ଲଙ୍ଘନ କ୍ଷେତ୍ରରେ ଦୁର୍ବିପାକ ପରିଚାଳନା ଆଇନ୍ ଓ ଭାରତୀୟ ପିଙ୍ଗଳ ଆଇନ୍ର ବିଭିନ୍ନ ଧାରା ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମଧ୍ୟ ମନ୍ତ୍ରଣାଳୟ କହିଛି

ଭାରତ ଏହି ବଟିକା ଉତ୍ପାଦନ ଓ ରପ୍ତାନୀ କ୍ଷେତ୍ରରେ ବିଶ୍ୱର ବୃହତମ ଦେଶ ଭାବେ ଉଭା ହୋଇଛି ଫାର୍ମାସିଟିକାଲୁ ବିଭାଗ କହିଛି ଏହି ଔଷଧ ଉତ୍ପାଦନ କରିବାରେ ଭାରତର କ୍ଷମତା ରହିଛି ଯାହାକି ଦେଶର ଆବଶ୍ୟକତା ସହିତ ଏହାକୁ ବିଦେଶକୁ ମଧ୍ୟ ରପ୍ତାନୀ କରିହେବ ଇତିମଧ୍ୟରେ ଦିଲ୍ଲୀ ଆଇସିଏମ୍ଆର୍ଠାରେ ଜଣେ ବରିଷ୍ଠ ବୈଜ୍ଞାନିକ ଗଣମାଧ୍ୟମକୁ କହିଛନ୍ତି ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ହେଉଛି ଏବଂ ପ୍ରତିଷେଧକ ବ୍ୟବସ୍ଥା ଚିକିତ୍ସା ନୁହେଁ ଏହାକୁ ସାଧାରଣ ଲୋକାମନଙ୍କୁ ସେବନ କରିବାକୁ ଦିଆଯାଏ ନାହିଁ ଆଇସିଏମ୍ଆର୍ ଆପ୍ରୋଭାଲ୍ କେରଳର ଶ୍ରୀ ଚିତ୍ର ତିରୁନାଲ ଚିକିତ୍ସା ବିଜ୍ଞାନ ଓ ବୈଷୟିକଜ୍ଞାନ ପ୍ରତିଷ୍ଠାନ କୋଭିଡ୍ ନାଇଷ୍ଟନ୍ରେ ସଂକ୍ରମିତ ଲୋକମାନଙ୍କର ଚିକିହା ପାଇଁ ଏକ ଅଭିନବ ଚିକିହା ଯୋଗାଇବାକୁ ଅନୁମତି ପାଇଛି ତିରୁବନନ୍ତପୁରମ ଭିତ୍ତିକ ଏହି ଅନୁଷ୍ଠାନ ଭାରତ ସରକାରଙ୍କ ବିଜ୍ଞାନ ଓ ବୈଷୟିକଜ୍ଞାନ ବିଭାଗ ଅଧୀନରେ ଜାତୀୟ ସ୍ତରର ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ

ଆଇସିଏମ୍ଆର୍ ଏହି ନୂଆ ଚିକିତ୍ସା ପଦ୍ଧତିକୁ ଅବଲ୍ୟନ କରିବା ପାଇଁ ସେହି ଅନୁଷ୍ଠାନକୁ ଅନୁମତି ପ୍ରଦାନ କରିଛି ଏହି ଚିକିତ୍ସା ପଦ୍ଧତିରେ ସଂକ୍ରମଣରୁ ସ୍କୁସ୍ ହୋଇଥିବା ଜଣେ ବ୍ୟକ୍ତିଙ୍କ ଶରୀରରୁ ପ୍ରତିରୋଧକ ଶକ୍ତିକୁ ନେଇ ଅନ୍ୟ ଜଣେ ସଂକ୍ରମିତ ଲୋକଙ୍କ ଶରୀରରେ ପ୍ରବେଶ କରାଯିବ ଏହି ପ୍ରତିରୋଧକ ଶକ୍ତି ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରିବା ପରେ ଭ୍ରତାଣୁ ସଂକ୍ରମଣକୁ ରୋକିବାରେ ତାଙ୍କ ଶରୀରର ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ

ଏହି ମାଗଣା ଖାଦ୍ୟ ଗରିବ ଲୋକ ଛୋଟ ପିଲା କୁଲି ସ୍ଥାନାନ୍ତରିତ ଶ୍ରମିକ ଓ ଅଟକି ରହିଥିବା ଲୋକମାନଙ୍କୁ ବଣ୍ଟା ଯାଉଛି ସେହିସବ୍ ଲୋକମାନଙ୍କ ମଧ୍ୟର୍ ଅଧିକାଂଶ ରେଳ ଷ୍ଟେସନ୍ ଗ୍ରଡ଼ିକ ନିକଟରେ ଥିବା ବେଳେ ଆଉ କିଛି ଲୋକ ରେଳ ଷ୍ଟେସନ୍ଠାରୁ କିଛି ଦୂରରେ ରହ୍ଚନ୍ତି ଲୋକମାନଙ୍କ ଖାଦ୍ୟ ବଣ୍ଟନ ସମୟରେ ସାମାଜିକ ଦୂରତ୍ୱ ଓ ସମସ୍ତ ସ୍ୱାସ୍ଥ୍ୟଗତ ସାବଧାନତା ଅବଲମ୍ଘନ କରାଯାଉଛି ଏହିସବ୍ର ଖାଦ୍ୟ ମଧ୍ୟାହ୍ନ ଭୋଜନ ସମୟରେ କାଗଜରେ ନିର୍ମିତ ପ୍ଲେଟ୍ଗୁଡ଼ିକରେ ପରସା ଯାଉଥିବା ବେଳେ ରାତ୍ରି ଭୋଜନ ପାଇଁ ଖାଦ୍ୟ ପୁଡ଼ିଆମାନ ଯୋଗାଇ ଦିଆଯାଉଛି ଆଇଆର୍ସିଟିସିର ରନ୍ଧନଶାଳା ଆର୍ପିଏଫ୍ ଓ ଏନ୍ଜିଓଗୁଡ଼ିକ ସହାୟତାରେ ଏହି ଖାଦ୍ୟ ଲୋକମାନଙ୍କ ପାଖରେ ପହଞ୍ଚା ଯାଉଛି ଆର୍ଆର୍ସିଟିସି ଆର୍ପିଏଫ୍ କୋନାଲ ରେଳବାଇ ଓ ରେଳବାଇର ଅନ୍ୟ ସଂଗଠନଗୁଡ଼ିକର କର୍ମଚାରୀମାନେ ଏହି ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଅହରହ କାର୍ଯ୍ୟ କରୁଛନ୍ତି ରେଳବାଇ ଦ୍ୱାରା ଏଭଳି ଭାବେ ଗରିବ ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି

ଏହା ମଧ୍ୟରେ ମାଛ ଜାତୀୟ ପଦାର୍ଥର ବିକ୍ରୟ ଓ ପରିବହନ ଆଦି ଅନ୍ତର୍ଭୁକ୍ତ ସମସ୍ତ ରାଜ୍ୟଗୁଡିକର ମୁଖ୍ୟ ସଚିବ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରଶାସକମାନଙ୍କ ପାଖକୁ ଚିଠି ଲେଖି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲା ଏହି ନିଷ୍ପଭି ନେଇଛନ୍ତି ଶ୍ରୀ ଭାଲା ଦୁର୍ବିପାକ ପରିଚାଳନା ଆଇନ ଅନୁସାରେ ଗଠିତ ଜାତୀୟ କାର୍ଯ୍ୟନିର୍ବାହୀ କମିଟିର ଚେୟାର୍ମ୍ୟାନ୍ ଅଛନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଲେଖାଯାଇଥିବା ଚିଠି ଅନୁସାରେ ମାଛ ଧରିବା ମସ୍ୟଜାତ ପଦାର୍ଥର ପ୍ରକ୍ରିୟାକରଣ ପ୍ୟାକେଜିଂ ସେଗୁଡ଼ିକୁ ଶୀତଳଭଣ୍ଡାରରେ ରଖାଯିବା ମହ୍ୟଜାତ ପଦାର୍ଥର ବିକ୍ରୟ ଭଳି କାର୍ଯ୍ୟଗୁଡ଼ିକୁ କଟକଣାରୁ ବାଦ୍ ଦିଆଯାଇଛି ଏହାମଧ୍ୟରେ ଚିଙ୍ଗୁଡ଼ି ଚାଷ ମାଛ ବିହନ ଯୋଗାଣ ଓ ତତ୍ସମ୍ଭନ୍ଧୀୟ ଅନେକ କାର୍ଯ୍ୟକୁ କଟକଣାରୁ ମୁକ୍ତ ରଖାଯାଇଛି ତେବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଏହି ସବୁ କାର୍ଯ୍ୟ କରାଯିବା ସମୟରେ ଶ୍ରମିକମାନଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ହେବ ଓ ଉପଯୁକ୍ତ ସ୍ୱାସ୍ଥ୍ୟଗତ ନିୟମାବଳୀର ପାଳନ କରିବାକୁ ହେବ ଏଥିପାଇଁ ସମ୍ପୁକ୍ତ ସଙ୍ଗଠନଗୁଡ଼ିକର ମୁଖ୍ୟମାନଙ୍କୁ ଦାୟିତ୍ୱ ଦିଆଯାଇଛି ଏହିସବୁ ନିୟମର ଯେପରି କଡ଼ାକଡ଼ି ଭାବେ ପାଳନ କରାଯିବ ତାହାକୁ କିଲ୍ଲା କର୍ତ୍ତ୍ପକ୍ଷମାନେ ନିଶ୍ଚିତ କରିବେ ସିଜ୍ଫାୟାର ଭାଓଲେସନ୍ ପାକିସ୍ତାନୀ ସୈନ୍ୟମାନେ ଆଜି ପୁଞ୍ ଜିଲ୍ଲାର କର୍ଷ୍ଣ ସେକ୍ଟରର ନିୟନ୍ତ୍ରଣ ରେଖାଠାରେ ଅସ୍ତ୍ରବିରତି ଲଙ୍ଘନ କରିଥିବାର ଖବର ମିଳିଛି

ଭାରତ ପଟରୁ ପାଲଟା ଆକ୍ରମଣ କରାଯାଇଥିବାର ଖବର ମିଳିଛି